'ଏକବିଂଶ ଶତାବ୍ଦୀରେ ସ୍କୁଲ୍ ଶିକ୍ଷା କାତୀୟ ସମ୍ମିଳନୀ'ରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ନୂଆ ଶିକ୍ଷାନୀତି ନବଭାରତର ଆଶା ଆକାଂକ୍ଷା ଓ ଆବଶ୍ୟକତାର ପୂରଣରେ ମୁଖ୍ୟ ଭୂମିକା ଗ୍ରହଣ କରିବ

ଶ୍ରୀ ମୋଦି କହିଛନ୍ତି ସ୍କୁଲ୍ ପୂର୍ବବର୍ତ୍ତୀ ଶିକ୍ଷା ପିଲାମାନଙ୍କ ପାଇଁ ଘରୁ ବାହାରକୁ ଯିବାର ପ୍ରଥମ ଅଭିଜ୍ଞତା ସେ କହିଛନ୍ତି ସ୍କୁଲ୍ ପ୍ରର୍ବବର୍ତ୍ତୀ ଶିକ୍ଷା ସ୍ତରରୁ ଦେଶରେ ଉତ୍ତମ ଶିକ୍ଷକମାନଙ୍କର ଯଥେଷ୍ଟ ଆବଶ୍ୟକତା ରହିଛି ଯେଉଁମାନେ ଛୋଟ ପିଲାମାନଙ୍କୁ ଖେଳ ଓ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷା ଦେଇପାରିବେ ପିଏମ୍ ପରଖ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ପାର୍ଶ୍ୱିକ ବାତାବରଣ ଅନୁସାରେ ଶିକ୍ଷାଦାନ କରାଯାଇଥାଏ ସେତେବେଳେ ଛାତ୍ରଛାତ୍ରୀମାନେ ବାସ୍ତବିକ ଜ୍ଞାନ ଆହରଣ କରିଥା'ନ୍ତି ମୂଲ୍ୟାଙ୍କନ ବ୍ୟବସ୍ଥାରେ ମୋଟାମୋଟି ଉନ୍ନତି ପାଇଁ ସେ ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ର ସ୍ଥାପନ ବିଷୟ ଘୋଷଣା କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ନୂଆ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ ପ୍ରସ୍ତତ କରାଯାଇଛି ଯାହା ସେମାନଙ୍କ ଭିତରେ ବିଜ୍ଞାନ ପ୍ରତି ଆଗ୍ରହ ଜନ୍ଦାଇବ ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୃଦ୍ଧିମତାର ବିକାଶରେ ମଧ୍ୟ ସହାୟକ ହେବ

ଦୈନିକ ସର୍ବାଧିକ ନମୁନା ପରୀକ୍ଷା କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ସ୍ଥାନ ପାଇଛି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ବିହାର ତାମିଲ୍ନାଡୁ ଦିଲ୍ଲୀ ପଣ୍ଟିମବଙ୍ଗ ରାଜସ୍ଥାନ ଓ ଗ୍ରଜ୍ତରାତ୍ ଭଳି ରାଜ୍ୟମାନ ରହିଛି ମନ୍ତ୍ରଣାଳୟ କହିଛି ସଂକ୍ରମିତମାନଙ୍କର ଆଗ୍ରଆ ଚିହ୍ନଟ ଓ ତ୍ରରନ୍ତ ତଥା ଫଳପ୍ରଦ ଚିକିତ୍ସା ଏବଂ ଆଇସିୟୁ ଡାକ୍ତରମାନଙ୍କ ଉଦ୍ୟମ ଯୋଗୁଁ ଦେଶରେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି

ଦେଶରେ ବ୍ୟାପକ ମାତ୍ରାରେ ସଂକ୍ରମିତମାନଙ୍କର ଚିହ୍ରଟ ଓ ଶୀଘ୍ର ଚିକିତ୍ସା କରାଯିବା ଯୋଗୁଁ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି

ଏହା ବିଶ୍ୱର ଅନେକ ଦେଶ ତ୍ରଳନାରେ ଯଥେଷ୍ଟ କମ୍ ରହିଛି

ସେଣ୍ଟର ଷ୍ଟେଟ୍ ରାଜ୍ୟଗୁଡ଼ିକ ମଧ୍ୟରେ ମେଡିକାଲ୍ ଅକ୍କିଜେନ୍ ପରିବହନ ଉପରେ କୌଣସି କଟକଣା ଲାଗୁ ନ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି ବିଭିନ୍ନ ରାଜ୍ୟ ମଧ୍ୟରେ ଅକ୍ୱିଜେନ୍ ପରିବହନ ଉପରେ କିଛି ରାଜ୍ୟ କଟକଣା ଲାଗୁ କରୁଥିବାର ଜଣାପଡ଼ିବା ପରେ ସେମାନଙ୍କୁ ଏଭଳି ଅନୁରୋଧ କରାଯାଇଛି କିଛି ରାଜ୍ୟ ମଧ୍ୟ ଅକ୍ଟିଜେନ୍ ଉତ୍ପାଦନକାରୀ ଓ ଯୋଗାଶକାରୀମାନଙ୍କୁ ଅନ୍ୟ ରାଜ୍ୟକୁ ଅକ୍ୱିଜେନ୍ ପଠାଇବା ଉପରେ କଟକଶା ଲାଗୁ କରୁଥିବାର କଣାପଡ଼ିଛି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖିଛନ୍ତି ମନ୍ତ୍ରଶାଳୟ କହିଛି କୋବିଡ୍ ସଂକ୍ରମିତମାନଙ୍କ ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ଅକ୍ୱିଜେନ୍ ପରିବହନ ଅତ୍ୟନ୍ତ ଅପରିହାର୍ଯ୍ୟ ଓ ଏହା ଉପରେ କୌଣସି କଟକଣା ଲାଗୁ କରାଯିବା ଉଚିତ ନୁହେଁ ନିର୍ବିଘୁରେ ଅକ୍ଟିଜେନ୍ ପରିବହନ ପାଇଁ ବ୍ୟବସ୍ଥା କରିବା ରାଜ୍ୟ ସରକାରମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମନ୍ତ୍ରଣାଳୟ କହିଛି

ନାଇଡୁ ସେସନ୍ ପାର୍ଲାମେଷ୍ଟ୍ର ବର୍ଷାକାଳୀନ ଅଧିବେଶନ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଆଜି ତାଙ୍କର କୋବିଡ୍ ନମୁନା ପରୀକ୍ଷା କରିଛନ୍ତି

ସେହି ପରୀକ୍ଷାଗାରଗୁଡ଼ିକରେ ଆଜିଠାରୁ ନମୁନା ପରୀକ୍ଷା ଆରମ୍ଭ ହୋଇଛି ରାଜ୍ୟସଭାର ସମସ୍ତ ସଦସ୍ୟ ଇ ମେଲ୍ ମାଧ୍ୟମରେ ରାଜ୍ୟସଭା ସଚିବାଳୟକୁ ସେମାନଙ୍କର ଟେଷ୍ଟ ରିପୋର୍ଟ ପଠାଇବା ଲାଗି ସେମାନଙ୍କୁ ଅନୁରୋଧ କରାଯାଇଛି ଏହାଦ୍ୱାରା ସେମାନେ ପାର୍ଲାମେଙ୍କ ସଦନ ମଧ୍ୟକୁ ପ୍ରବେଶ କରିବା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ

କୋବିଡ୍ ସଂକ୍ରମଣର ମୁକାବିଲା ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯିବା ବିଷୟ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଶ୍ରମିକମାନଙ୍କ ସମସ୍ୟାର ସମାଧାନ ପାଇଁ ଭାରତ ବିଭିନ୍ନ କ୍ଷେତ୍ରକୁ ଶ୍ରମିକମାନଙ୍କୁ ସେମାନଙ୍କର ପାଉଣା ଦେବାଲାଗି ଉତ୍କାହିତ କରୁଛି ଶ୍ରୀ ଗଙ୍ଗୱାର କହିଛନ୍ତି ସ୍ଥାନାନ୍ତରିତ ଶ୍ରମିକମାନଙ୍କୁ ଅସ୍ଥାୟୀ ବାସଗୃହ ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇଦେବା ସକାଶେ ସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ୟୁଏସ୍ ଓପନ୍ ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ୍ ସେମିଫାଇନାଲ୍ରେ ସେରେନା ୱିଲିୟମ୍ସ୍ ଭିକ୍କୋରିଆ ଆଜାରେଙ୍କା ଙ୍କଠାର୍ ହାରିଯାଇଛନ୍ତି

ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଆଜାରେଙ୍କା ଓ ନାଓମି ଓସାକାଙ୍କ ମଧ୍ୟରେ ଅନୁଷ୍ଠିତ ହେବ

ଏହି ଅବସରରେ କୋବିଡ୍ ନାଇଷ୍ଟିନ୍ର ସମସ୍ତ କଟକଣାଗୁଡ଼ିକୁ ପାଳନ କରାଯିବ ଏହି ସ୍କାରକୀ ପାଳନ ସମୟରେ ଆକ୍ରମଣର ଶିକାର ହୋଇଥିବା ଲୋକମାନଙ୍କ ପରିବାରର ସଦସ୍ୟମାନଙ୍କୁ ଏକତ୍ରିତ ହେବାକୁ ଦିଆଯିବ ନାହିଁ